ଅପରାଧ୍କ ମାମଲା ରହିଥିବା ପ୍ରାର୍ଥୀମାନଙ୍କୁ କାହିଁକି ବଛାଯାଇଛି ସେସବୁର କାରଣଗୁଡ଼ିକ ମଧ୍ଧ ୱେବ୍ସାଇଟ୍ରେ ଉଲ୍ଲେଖ କରିବା ପାଇଁ ସୁପ୍ରିମକୋର୍ଟ ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏହାଛଡା ଏହିସବୁ ତଥ୍ୟକୁ ଫେସ୍ବୁକ୍ ଟ୍ୱିଟ୍ର ଭଳି ସାମାଜିକ ଗଣମାଧ୍ଧମ ତଥା ଗୋଟିଏ ପ୍ରାନ୍ତୀୟ ଭାଷା ଓ ଗୋଟିଏ ଜାତୀୟ ଖବରକାଗଜରେ ପ୍ରକାଶିତ କରିବାପାଇଁ ମଧ୍ଧ ସର୍ବୋଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି

ଆଗକୁ ରାଜ୍ୟର ସବୁ ସ୍କୁଲ୍ରେ ଏହି ନିୟମ ଲାଗୁ କରାଯିବ ବୋଲି ମନ୍ତୀ କହିଛନ୍ତି

ପ୍ରସ୍ତାବିତ କେନ୍ଦୀୟ ବିଦ୍ୟାଳୟ ପାଇଁ ଦଶ ଏକର ଜମି ଖୁବ୍ ଶୀଘ୍ର ହସ୍ତାନ୍ତର ହେବ ବୋଲି ରାଜସ୍ୱ ବିଭାଗ ପକ୍ଷର୍ କୁହାଯାଇଛି

ଜନସାଧାରଶଙ୍କ ମଧ୍ଧରେ ରେଡିଓର ଗୁରୁତ୍ ସଂପର୍କରେ ଜନସଚେତନତା ସୂଷ୍ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳିନ କରାଯାଇଥାଏ ଚଳିତବର୍ଷ ବିଶ୍ୱ ରେଡ଼ିଓ ଦିବସର ବାର୍ଭା ହେଉଛି 'ରେଡିଓ ଓ ବିବିଧତା'

କହିବାକୁ ଗଲେ ରେଡିଓ କଳେବରରେ ପରିବର୍ଭନ ହୋଇଛି

ସଠିକ୍ ଓ ନିରପେକ୍ଷ ସମ୍ଭାଦ ପରିବେଷଣ ପାଇଁ ରେଡିଓ ଏବଂ ଆକାଶବାଣୀ ଜନସାଧାରଣଙ୍କ ଏବେ ବି ବିଶ୍ୱାସଭାଜନ ହୋଇ ରହିପାରିଛି ଆମ ଦେଶରେ ରେଡିଓ କହିବାର ଅର୍ଥ ଆକାଶବାଶୀର ସବୁ କାର୍ଯ୍ୟକ୍ରମ

ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍ ସରବରାହ ବିଛିନ୍ନ ଯୋଗୁଁ ଗଣମାଧ୍ଧମଗୁଡ଼ିକର ପ୍ରସାରଣ ବାଧାପ୍ରାପ୍ତ ହୋଇଥାଏ